କହିଲେ ମହିଳାମାନେ ସ୍ୱାବଲମ୍ୟୀ ହେବା ସହ ସଶକ୍ତ ହେଲେ ଦେଶର ସାମଗ୍ରିକ ବିକାଶ ହୋଇପାରିବ ଆଜି ଆନ୍ତର୍ଜାତିକ ମହିଳା ଦିବସ

ଶ୍ରୀ ମୋଦିଙ ଯୋଗୁଁ ଏହା ସଫଳ ହୋଇପାରିଛି ଆଗାମୀ ଦିନରେ ଏହି ଯୋଜନାର୍ ବଞ୍ଚତ ହୋଇଥିବା ମହିଳାମାନଙ୍ଙ ମଧ୍ଧ ମାଗଶାରେ ଗ୍ୟାସ୍ ଯୋଗାଇ ଦିଆଯିବ ବୋଲି ଶ୍ରୀ ଓରାମ୍ ପ୍ରକାଶ କରିଥିଲେ

କ୍ୟାପିଟାଲ୍ ହସିଟାଲ୍ ମୁଖ୍ୟ ହସିଟାଲ୍ ହୋଇଥିଲେ ମଧ୍ଧ ଆଜି ପର୍ଯ୍ୟନ୍ତ କର୍କଟ ବିଭାଗ ନ ଥିଲା

ତାଳଚେରର ଜନଗହଳି ଅଞ୍ଚଳରେ ଓଭର୍ ବ୍ରିଜ୍ ନିର୍ମାଣ ବିରୋଧରେ ତାଳଚେରବାସୀ ଆନ୍ନୋଳନ କରିଥିଲେ

ତେବେ ଶୌଚାଳୟ ନିର୍ମାଣ ସମୟରେ ହିତାଧ୍ବକାରୀ ଯେପରି ଠିକ୍ ସମୟରେ ସେମାନଙ୍କର ଟଙ୍କା ପାଇବେ ଓ କିଓ ଟ୍ୟାଗ୍ କରିବା ଉପରେ ସଚିବ ଗୁରୁତ୍ୱାରୋପ କରିଛନ୍ତି

ଫଳରେ ଘଟଣାସ୍ଥଳରେ ଦୁଇ ଜଶଙ୍କର ମୃତ୍ଧୁ ଘଟିଛି ପୁଲିସ୍ ଘଟଶାସ୍କୁଳରେ ପହଞ୍ ପରିସ୍ଥିତିକୁ ନିୟନ୍ତଣ କରିଥିଲେ

ଜଣେ ସ୍ୱାଧୀନଚେତା ଓ ନିର୍ଭୀକ ରାଜନେତା ଭାବେ ସ୍ୱର୍ଗତ ଦାଶ ଅନ୍ୟାୟ ଓ ଅନୀତି ବିରୋଧରେ ସାଲିସବିହୀନ ସଂଗ୍ରାମ କରିଥିଲେ ସେ ଉତ୍ତର ପ୍ରଦେଶର ରାଜ୍ୟପାଳ ମଧ ଥିଲେ